ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଅନ୍ଲାଇନ୍ ସେବା ଦ୍ୱାରା ମାଛ ଚାଷୀ ଓ ଉଦ୍ୟୋଗୀମାନେ ଘରେ ରହି ବିଭିନ୍ଦ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ

ସ୍କୁଲ୍ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ଏହି ସୂଚନା ଦେଇଛନ୍ତି

ହୀଙ୍କୁ ଗତକାଲି କ୍

ଠକେଇ ଅପରାଧିକ ଷଡ଼ଯନ୍ତ ଏବଂ ସାଇବର ଅପରାଧ ଅଭିଯୋଗରେ ତାଙ୍ଙ ଗିରପ୍ କରାଯାଇଥିବା କ୍ୱାଇମ୍ବାଞ୍ ପକ୍ଷରୁ କୁହାଯାଇଛି